ଏହି ଅବସରରେ ରାକ୍ୟ ସରକାରଙ୍କ ପକ୍ଷରୁ କେଉଁସବୁ ଦାବି ରଖାଯିବ ସେ ନେଇ ଏକ ସ୍କାରକପତ୍ର ପ୍ରସ୍ତୁତ ହୋଇଛି

ସମଗ୍ର କିଲ୍ଲାରେ ଇଭିଏମ ଓ ଭିଭିପାଟ୍ ବ୍ୟବହାର ଉପରେ ଜନସଚେତନତା ସୂଷ୍ଟି କରାଯିବ ବୋଲି ଏକ ସାମ୍ଘାଦିକ ସମ୍ମିଳନୀରେ ଜିଲ୍ଲାପାଳ ଡଃ ବୃନ୍ଦା ଡି କହିଛନ୍ତି ତାଲିମ ଶିବିର ମାଲକାନଗିରି ଜିଲ୍ଲାରେ ୟୁନିସେଫ ଓ ରାଜ୍ୟ ସଂସ୍କୃତି ବିଭାଗ ମିଳିତ ଆନୁକୁଲ୍ୟରେ 'ସବୁଦିନ ଯିବା ସ୍କୁଲ' କାର୍ଯ୍ୟକ୍ରମ ଦିନିକିଆ ତାଲିମ ଶିବିର ଅନୁଷିତ ହୋଇଯାଇଛି

ଏହି ସମୟରେ ପକ୍ଷୀଗଣନା କାର୍ଯ୍ୟ କରାଯିବା ସହ ଭିତରକନିକା ଭିତରେ ଥିବା ନଦୀ ଓ ନାଳରେ କୁମ୍ଠୀର ଗଶନା ମଧ୍ଧ କରାଯାଉଛି ବମ୍ଧ ନ୍ୟାଚୁରାଲ୍ ହିଷ୍ଟି ସୋସାଇଟିର ଉପନିର୍ଦ୍ଦେଶକ ଡକ୍ଟର ବାଲଚନ୍ଦ୍ରନ୍ଙ ନେତୂତ୍ୱରେ ପକ୍ଷୀ ଗଶନା କରାଯାଉଛି ବୋଲି ଜଣାପଡ଼ିଛି

ଏଥିରେ ସିପିଆଇ ପକ୍ଷରୁ ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀ ସମେତ ସାତଟି ବିଧାନସଭା ଆସନରେ ପ୍ରତିଦ୍ୱନ୍ଦିତା କରିବା ଲାଗି ଏହି ବୈଠକରେ ପ୍ରସ୍ତାବ ରଖାଯିବ ବୋଲି ବିଶେଷ ସ୍ତ୍ରରୁ ଜଣାପଡ଼ିଛି

ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ଅନ୍ୟ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିହାଳୟରେ ଭର୍ତି କରାଯାଇଛି ପିକ୍ନିକ୍ ଲାଗି ଭଦ୍ରକରୁ ଗଞ୍ଠାମର ତାରାତାରିଣୀକୁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି

ଏସିପିଙ୍ଙ ସରକାରୀ ବାସଭବନର୍ ଫ୍ୟାନ୍ରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଥିଲା

ଜଣାପଡ଼ିନାହିଁ ତେବେ ସେ ଅଧିକାଂଶ ସମୟରେ ମୋବାଇଲ୍ରେ ଗେମ୍ ଖେଳୁଥିଲେ ବୋଲି ସୂଚନା ମିଳିଛି